ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଷ୍ଟିନ୍ର ପରିଚାଳନା ଓ ସଂକ୍ରମଣକୁ ରୋକବିପାଇଁ ସବୃସ୍ତରରେ ସରକାରଙ୍କ ସମନ୍ୱିତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିଛି

ନମୁନା ପରୀକ୍ଷା ସଂକ୍ରମିତମାନଙ୍କୁ ଠାବ କରିବା ଓ ସେମାନଙ୍କର ଚିକି୍ସା ଭଳି ରଣକୌଶଳ ଗ୍ରହଣ ଯୋଗୁଁ ଏ କ୍ଷେତ୍ରରେ ସଫଳତା ମିଳିବାରେ ଲାଗିଛି ଓ ନମୁନା ପରୀକ୍ଷାରେ ବୃଦ୍ଧି ଘଟିଛି ଶାହା ରିଭ୍ୟୁ ମିଟିଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଭିଡିଓ କନ୍ଫରେନ୍ଦିଂ ମାଧ୍ୟରେ ଏକ ବୈଠକରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳର କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଉପସ୍ଥିତ ଥିଲେ

କୋଭିଡ୍ ନାଇଣ୍ଟିନ୍ର ମୁକାବିଲାପାଇଁ ଦିଲ୍ଲୀ ଓ କାତୀୟ ରାଜଧାନୀ ଅଞ୍ଚଳରେ ଏକ ସମନ୍ୱୟ ରଣକୌଶଳ ଗ୍ରହଣ କରିବା ପ୍ରତି ଶ୍ରୀ ଶାହା ଗ୍ରର୍ତ୍ୱ ଆରୋପ କରିଆସ୍କୁଛନ୍ତି

ନ୍ତଆଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ୍ ବାଇଲେରୀ ସାଇନ୍ସେସ୍ଠାରେ ଏହି ପ୍ଲାଜ୍ମା ବ୍ୟାଙ୍କ୍କୁ ସ୍ଥାପନ କରାଯାଇଛି ଏହି ଅବସରରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ କେଜରିଓ୍ବାଲ୍ କହିଛନ୍ତି ଏହି ପ୍ଲାଜ୍ମା ବ୍ୟାଙ୍କ୍ ପ୍ଲାଜ୍ମା ଥେରାପି ଆବଶ୍ୟକ କରୁଥିବା କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବ ବହୁସଂଖ୍ୟାରେ ଲୋକମାନେ ପ୍ଲାଜ୍ମା ଦାନ କରିବାକୁ ସେ ନିବେଦନ କରିଛନ୍ତି

ଏହାପରେ ଡାକ୍ତରମାନେ ସେମାନଙ୍କ ସହ ଯୋଗାଯୋଗ କରିବେ ଓ ସେହି ବ୍ୟକ୍ତିମାନେ ପ୍ଲାଜ୍ମା ଦେବାପାଇଁ ଯୋଗ୍ୟ କି ନୁହନ୍ତି ତାହା ପରୀକ୍ଷା କରିବେ ଯେଉଁ ଲୋକମାନେ ପୂର୍ବରୁ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି କେବଳ ସେହିମାନେ ପ୍ଲାଜ୍ମା ଦେଇପାରିବେ

ସଦ୍ୟ ପ୍ରସୂତୀ ମହିଳା ଓ କୌଣସି ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତି ସେମାନଙ୍କର ପ୍ଲାକ୍ମା ଦେଇପାରିବେ ନାହିଁ ଡାକ୍ତରମାନଙ୍କଠାରୁ ଅନୁମତି ମିଳିବା ପରେ ଯାଇ ଜଣେ ବ୍ୟକ୍ତି ପ୍ଲାଜ୍ମା ଦେଇପାରିବ ପ୍ଲାଜ୍ମା ଥେରାପି ମାଧ୍ୟମରେ କୋଭିଡ୍ ସଂକ୍ରମିତମାନଙ୍କର ଚିକିତ୍ସା କରିବାକୁ ଆଇସିଏମ୍ଆର୍ର ଅନୁମତି ପାଇବାରେ ଦିଲ୍ଲୀ ହେଉଛି ପ୍ରଥମ ରାଜ୍ୟ ଏହା ସହ ଆଉ କିଛି ରାଜ୍ୟ ମଧ୍ୟ ଏଥିପାଇଁ ଅନୁମତି ପାଇଛନ୍ତି

ଏହାବ୍ୟତୀତ ର୍ରଷ୍ରେ ସାୟିଧାନିକ ସଂଶୋଧନ ପାଇଁ ହୋଇଥିବା ମତଦାନରେ ସଫଳତା ପାଇଁ ମଧ୍ୟ ସେ ତାଙ୍କ ଅଭିନନ୍ଦନ ଜଣାଇଛନ୍ତି

ଏହା ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତାର ଜ୍ୱଳନ୍ତ ଦୃଷ୍ଟାନ୍ତ ବୋଲି ଶ୍ରୀ ମୋଦି କହିଛନ୍ତି

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ ଓ ଦେଶୀୟ ଜ୍ଞାନକୌଶଳରେ ଅସ୍ତଶସ୍ତଗୁଡ଼ିକର ଉତ୍ପାଦନ ଉପରେ ଗୁରୁତ୍ୱ ଆରୋପ କରିଥିଲେ

ଏମ୍ଏସ୍ଏମ୍ଇଗୁଡ଼ିକର ଅଂଶଗ୍ରହଣରେ ଭାରତୀୟ ପ୍ରତିରକ୍ଷା ଶିଳ୍ପଦ୍ୱାରା ସେହି ଅସ୍ତ୍ରଶସ୍ତଗୁଡ଼ିକର ନିର୍ମାଣ କରାଯିବ

କୋଭିଡ୍ ନାଇଷ୍ଟିନ୍ର ମୁକାବିଲାପାଇଁ ଏହି ହାକାଥନ୍ରେ ଅଂଶଗ୍ରହଣ କରିବା ସହ ଔଷଧର ବିକାଶ ଦିଗରେ କାର୍ଯ୍ୟ କରିବାକୁ ସେମାନେ ଗବେଷକ ଚିକିତ୍ସା କ୍ଷେତ୍ରର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆହ୍ୱାନ ଦେଇଛନ୍ତି

ସେହି ସରଞ୍ଜାମଗୁଡ଼ିକ ମଧ୍ୟରେ ପଲ୍ସ୍ ଅକ୍ସିମିଟର୍ ଓ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍ ପ୍ରଭୃତି ଅନ୍ତର୍ଭୁକ୍ତ ଏହାବ୍ୟତୀତ ସେଗୁଡ଼ିକ ଯେପରି ପ୍ରଚୁର ପରିମାଣ ଉପଲହ୍ଧ ହେବ ଏନ୍ପିପିଏ ତାହାର ମଧ୍ୟ ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏଭଳି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସରଞ୍ଜାମଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରି ସେଗୁଡ଼ିକ ଯେପରି ସହଜରେ ଉପଲବ୍ଧ ହେବ ତାହା ନିଶ୍ଚିତ କରିବାକୁ ଏନ୍ପିପିଏକୁ କହିଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କହିବା ଅନ୍ତସାରେ ମେ ମାସ ପହିଲାରୁ ପଦ୍ମ ପୁରସ୍କାରଗୁଡ଼ିକ ପାଇଁ ଅନ୍ଲାଇନ୍ ସୁପାରିସ୍ ଓ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା